ଜେକେ ପୁଲ୍ସ ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ପୌରପାଳିକା ନିର୍ବାଚନ ପାଇଁ ମତଦାନ ଆଜି ସନ୍ଧ୍ୟାରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି

ପ୍ରଥମ ପର୍ଯ୍ୟାୟ ମତଦାନ ଗତ ସୋମବାର ଶେଷ ହୋଇଥିଲା

ପିଏମ ବିଜେପି ୱାର୍କର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପିର ମୁଖ୍ୟ କାର୍ଯ୍ୟସ୍ଚୀ ହେଉଛି ଦେଶର ଜନସାଧାରଣଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ନମୋ ଆପ୍ ମାଧ୍ୟମରେ ଆଗ୍ରା ଦାମୋ କରଉଲି ଧୋଲପୁର ମହିଶୁର ଓ ରାୟପ୍ରର ଲୋକସଭା ନିର୍ବାଚନ ମଣ୍ଡଳୀର ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କ ସହ ବାର୍ତ୍ତାଳାପ କରି ଶ୍ରୀମୋଦୀ କହିଛନ୍ତି ସମସ୍ତ ବିରୋଧ ସତ୍ତ୍ୱେ ବିଜେପି ଏହା ସମାଜସେବା କାରି ରଖିବ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ପୂର୍ବତନ ସରକାରଙ୍କର କାର୍ଯ୍ୟକୁ ଆଗକୁ ଆଗେଇ ନେଇଥିବାରୁ କିଛି ଲୋକ ତାହାର ସମାଲୋଚନା କରିଥିଲେ କିନ୍ତୁ ପୂର୍ବତନ ସରକାର କାହିଁକି ତାଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ କରି ନ ଥିଲେ ତାହା ସେ ଜାଣିବାକୁ ଚାହିଁଥିଲେ ସେ କହିଛନ୍ତି ବର୍ତ୍ତମାନର ସରକାର ଦୀର୍ଘଦିନରୁ ପଡିରହିଥିବା ପ୍ରକବ୍ଧଗୁଡିକୁ ସମ୍ପୂର୍ଣ୍ଣ କରିଛନ୍ତି

ଏସ୍ସି ରାଫେଲ ଫ୍ରାନ୍ସ ସହ ରାଫେଲ ଯୁଦ୍ଧ ବିମାନ କ୍ରୟ ବୁଝାମଣା ସଂକ୍ରାନ୍ତ ନିଷ୍କଭି ଗ୍ରହଣ ପ୍ରକ୍ରିୟାର ବିସ୍ତୃତ ବିବରଣୀ ଏକ ବନ୍ଦ ଲଫାଫାରେ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ତେବେ ବିମାନର ମୂଲ୍ୟ ଓ ଅନ୍ୟାନ୍ୟ ବୈଷୟିକ ବିଷୟ ଉପରେ ତଥ୍ୟ ପାଇବାକୁ ସୁପ୍ରିମକୋର୍ଟ ଇଚ୍ଛୁକ ନୁହଁନ୍ତି ବୋଲି ସ୍ୱଷ୍ଟିକରଣ ଦେଇଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ ଏସ୍କେ ପଲ ଓ କେଏମ୍ ଜୋଶେଫଙ୍କ ଖଣ୍ଡପୀଠ କହିଛନ୍ତି ଦୁର୍ନୀତି ସଂକ୍ରାନ୍ତରେ ହୋଇଥିବା ଅଭିଯୋଗକୁ ଅଦାଲତ ବିଚାରକୁ ନେଉନାହାନ୍ତି ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କୋର୍ଟରେ କହିଛନ୍ତି ଜାତୀୟ ନିରାପତ୍ତା ଓ ତତ୍ ସଂକ୍ରାନ୍ତୀୟ ବିଷୟରେ ନ୍ୟାୟିକ ସମୀକ୍ଷା ହୋଇପାରିବ ନାହିଁ ଅଦାଲତଙ୍କ ତତ୍ତ୍ୱାବଧାନରେ ତଦନ୍ତ ବିଷୟ ଲୋଡି ହୋଇଥିବା ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇ ନାହାଁନ୍ତି

ସେ କହିଛନ୍ତି ଏହି ପଦକ୍ଷେପ ରେଳବାଇ କର୍ମଚାରୀମାନଙ୍କୁ ଅଧିକ ଦକ୍ଷତା ସହକାରେ କାର୍ଯ୍ୟ କରିବାକୁ ଉସାହିତ କରିବେ କେନ୍ଦ୍ର କ୍ୟାବିନେଟ ଜାତୀୟ ବୂତ୍ତିଗତ ଶିକ୍ଷା ଓ ତାଲିମ ପରିଷଦର ସ୍ଥାପନ ପାଇଁ ନିଷ୍କତ୍ତି ନେଇଛି ଶ୍ରୀ ପ୍ରସାଦ କହିଛନ୍ତି ଦକ୍ଷତା କ୍ଷେତ୍ରର ବର୍ତ୍ତମାନର ନିୟନ୍ତକ ଅନୁଷ୍ଠାନ କାତୀୟ ବୃତ୍ତିଗତ ତାଲିମ ପରିଷଦ ଓ ଜାତୀୟ ଦକ୍ଷତା ବିକାଶ ଏଜେନ୍ସିକୁ ଜାତୀୟ ବୃତ୍ତିଗତ ଶିକ୍ଷା ଓ ତାଲିମ ପରିଷଦରେ ମିଶ୍ରଣକ୍ତ ମଧ୍ୟ କ୍ୟାବିନେଟ ଅନ୍ତ୍ରମୋଦନ କରିଛି

ପାଣିପାଗ କାର୍ଯ୍ୟାଳୟ ଓଡିଶାର କିଛି ଉପକୃଳବର୍ତ୍ତୀ ଜିଲ୍ଲାରେ ଆକି ଓ ଆସନ୍ତାକାଲି ପାଇଁ କଡା ସତର୍କତା ଜାରି କରିଛି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ କିଛି ସ୍ଥାନରେ ଅତି ମାତ୍ରାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି

ଭୟଙ୍କର ଘୂର୍ଣ୍ଣିଝଡ 'ତିତ୍ଲି' ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିସ୍ଥିତିର ସମୀକ୍ଷା କରିଛନ୍ତି

ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ଦୁଇଦିନ ପାଇଁ ଛୁଟି କରାଯାଇଛି ସାଧାରଣ ଯୋଗାଣ ବିଭାଗ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ମହକୁତ ଉପରେ କଡା ନଜର ରଖିଛି

ଶ୍ରୀ ସିଂ ଆଜି ଇସ୍କାତ କାରଖାନାକୁ ଗସ୍ତ କରିଥିଲେ

ଲକ୍ଷ୍ମୌ ଓ ବାରଣାସୀରୁ ଏନଡିଆରଏଫ ଟିମ୍ଗୁଡିକ ଯାଇ ଘଟଣାସ୍ଥଳରେ ପହଞ୍ଚୁଛନ୍ତି ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି

ସଫଳତାର ସହ ରିଲିଫ କାର୍ଯ୍ୟ ସମ୍ପାଦନ କରିବା ଓ ଆହତମାନଙ୍କୁ ଉପଯୁକ୍ତ ଡାକ୍ତରୀ ଚିକିହା ଯୋଗାଇ ଦେବା ଲାଗି ମନ୍ତ୍ରୀ ରେଳପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଟ୍ରେଇଟ୍ କରି ସେ କହିଛନ୍ତି ଉତ୍ତରପ୍ରଦେଶ ସରକାର ରେଳବାଇ ଓ ଏନଡିଆରଏଫ ଦୁର୍ଘଟଣାସ୍ଥଳୀରେ ସମସ୍ତ ପ୍ରକାର ସହାୟତା ଯୋଗାଉଛନ୍ତି ପ୍ରଧାନମନ୍ତ୍ରୀ ମୃତ ଲୋକମାନଙ୍କ ପରିବାରଗୁଡିକୁ ଶୋକବାର୍ତ୍ତା ପଠାଇଚନ୍ତି ଓ ଆହତ ଲୋକମାନଙ୍କ ଆଶ୍ରଆରୋଗ୍ୟ କାମନା କରିଛନ୍ତି